ଏହାର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି

କାଶ୍ମୀରରେ ସାନି ତୁଷାରପାତ ହୋଇଛି

ପିଏମ୍ ସିଏଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନାଗରିକ ସଂଶୋଧନ ଆଇନ ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ କାହଠାରୁ ନାରିକତ୍ୱ ଛଡ଼ାଇ ନେବାପାଇଁ ଏହା ଉଦ୍ଦିଷ୍ଟ ନୂହେଁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଅବସରରେ ରାମକୃଷ୍ଣ ମଠ ଓ ମିଶନ୍ର ମୁଖ୍ୟ କାର୍ଯ୍ୟାଳୟ ବେଲ୍ର୍ ମଠଠାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତକାଲି ଏହା କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ସ୍ୱପ୍ନକୁ ସାକାର କରି ଏକ ନବଭାରତ ଗଠନରେ ଅବଦାନ କରିବାକୁ ପ୍ରଧାନମନ୍ତ୍ରୀ ଯୁବପିଢ଼ିର ସହଯୋଗ ଲୋଡ଼ିଛନ୍ତି ତେବେ ଶ୍ରୀ ମୋଦି କହିଛନ୍ତି ନାକରିକ ସଂଶୋଧନ ଆଇନକୁ ନେଇ କିଛି ଯୁବକ ଯୁବତୀଙ୍କୁ ବିଭ୍ରାନ୍ତ କରାଯାଇଛି ପ୍ରଧାନମନ୍ତ୍ରୀ ଏକ ସ୍ୱଷ୍ଟୀକରଣ ଦେଇ କହିଛନ୍ତି ନାଗରିକ ସଂଶୋଧନ ଆଇନର ଦେଶର ଉତ୍ତର ପୂର୍ବାଞ୍ଚଳ ଉପରେ କୌଣସି କୁପ୍ରଭାବ ପଡ଼ିବ ନାହିଁ ନାଗରିକ ସଂଶେଶଧନ ଆଇନର ଦୃଢ଼ ସମର୍ଥନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ପାକିସ୍ତାନରେ ବସବାସ କରୁଥିବା ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ବିଶ୍ୱବାସୀ ଅବଗତ ହୋଇପାରିଛନ୍ତି କୋଲ୍କାତାରେ ଆଉ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବାକୁ ପ୍ରତିଶ୍ରତି ଦେଇଛନ୍ତି ସେ କହିଛନ୍ତି ରାଜ୍ୟର ଆଇନ ପ୍ରଣୟନକାରୀମାନଙ୍କ ମଧ୍ୟରେ ଉତ୍ତମ ଭାବନା ଜାଗ୍ରତ ହେଉ ଯାହାଫଳରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ସନ୍ମାନ ଯୋଜନା ପଣ୍ଟିମବଙ୍ଗରେ ଲାଗୁ ହୋଇପାରିବ

ଜଷ୍ଟିସ୍ ବୋବ୍ଡେ କହିଛନ୍ତି ସାବରୀମାଳା ଆବଦେନ ସମେତ ଏ ସମ୍ଭନ୍ଧୀୟ ଅନ୍ୟ ପିଟିସନ୍ଗୁଡ଼ିକୁ ଏକ ସଙ୍ଗେ ତାଲିକାଭୁକ୍ତ କରିବାକୁ ସୁପ୍ରିମ୍କୋର୍ଟ ବିଚାର କରୁଛନ୍ତି ସେହି ଆବେଦନଗୁଡ଼ିକ ମଧ୍ୟରେ ମୁସଲ୍ମାନ ଓ ପାର୍ଶି ମହିଳାମାନଙ୍କୁ ମସ୍ଜିଦ୍ ଓ ଦର୍ଘାଗୁଡ଼ିକୁ ଯିବାପାଇଁ ଅନୁମତି ନ ଦେବାକୁ ଚ୍ୟାଲେଞ୍ କରି କରାଯାଇଥିଲା ଖଣ୍ଡପୀଠର ଅନ୍ୟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍ ଆର୍ ଭାନୁମତୀ ଅଶୋକ ଭୂଷଣ ଏଲ୍ ନାଗେଶ୍ୱର ରାଓ ଏମ୍ ଏମ୍ ଶାନ୍ତାନାଗୋଦର ଏସ୍ ଏ ନକିର୍ ଆର୍ ସ୍ରଭାଷ ରେଡ଼ୀ ବିଆର୍ ଗବାଇ ଓ କଷ୍ଟିସ୍ ସ୍ୱର୍ଯ୍ୟକାନ୍ତ ରହିଛନ୍ତି

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାକୃ ଏକ ନଅ ଜଣିଆ ସିୟିଧାନିକ ଖଣ୍ଡପୀଠ ନିକଟକ୍ ପଠାଇବାକ୍ ନିଷ୍ପଭି ନେଇଥିଲେ

ସେହି ସମୟର ରାୟରେ ସବୃ ବୟସ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଇଥିଲା କ୍ଷଣକ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆକି ନୂଆଦିଲ୍ଲୀରେ ସାଙ୍ଘାଇ ସହଯୋଗ ସଙ୍ଗଠନ ସେକ୍ରେଟାରୀ ଜେନେରାଲ୍ ବ୍ଲାଦିମିର୍ ନୋରୋବ୍ଙ୍କୁ ସାକ୍ଷାତ୍ କରିଛନ୍ତି ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପର୍ଯ୍ୟଟନର ବିକାଶ ଦିଗରେ ପଦକ୍ଷେପ ନେଇଥିବାରୁ ଶ୍ରୀ ଜୟଶଙ୍କର ସାଙ୍ଘାଇ ସହଯୋଗ ସଙ୍ଗଠନର ଭ୍ୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସାଙ୍ଘାଇ ସହଯୋଗ ସଙ୍ଗଠନର ଅଷ୍ଟମ ଆର୍ଷର୍ଯ୍ୟ ଷ୍ଟାଚ୍ୟ ଅଫ୍ ୟୁନିଟ୍ ନିଣ୍ଚିତ ରୂପେ ଏକ ପ୍ରେରଣା ହେବ ଉଭୟ ନେତା ସାଙ୍ଘାଇ ସହଯୋଗ ସଙ୍ଗଠନର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି ସାଙ୍ଘାଇ ସହଯୋଗ ସଙ୍ଗଠନ ହେଉଛି ୟୁରୋପ୍ ଓ ଏସୀୟ ଦେଶଗୁଡ଼ିକର ରାଜନୈତିକ ଅର୍ଥନୈତିକ ଓ ନିରାପତ୍ତା ସଂକ୍ରାନ୍ତୀୟ ଏକ ମେଣ୍ଟ

ସେ କହିଛନ୍ତି ସଡ଼କ ସୁରକ୍ଷା ସଂକ୍ରାନ୍ତରେ ସର୍ବସାଧାରଣକୁ ଅବଗତ କରାଇବା ଅତ୍ୟନ୍ତ ଜରୁରୀ ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ସହ ସମ୍ପ୍ରକ ପକ୍ଷଗୁଡ଼ିକ ସହ ଏକ ଆଲୋଚନା ସମୟରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବାପାଇଁ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ଏହା ସହ ସମ୍ପୃକ୍ତ ପକ୍ଷଗୁଡ଼ିକୁ ଆହ୍ୱାନ ଦେଇଛନ୍ତି

ସଂଘଷି ସ୍ଥଳୀରୁ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଗୁଡ଼ିକୁ ଉଦ୍ଧାର କରାଯିବା ପରେ ସଂଘର୍ଷ ଶେଷ ହୋଇଥିଲା ଗତ ସନ୍ଧ୍ୟାରେ ଶ୍ରୀନଗରଠାରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କାଶ୍ମୀର ଜୋନ୍ ପୁଲିସ୍ ଆଇଜି ବିଜୟ କୁମାର ହିଜିବୁଲ୍ ମୁକାଦିାଦ୍ଦିନ୍ କମାଣର୍ ହମାଦ୍ ଖାଁ ଓ ତା'ର ଦୁଇ ଜଣ ସହଯୋଗୀଙ୍କ ସଂଘର୍ଷରେ ମୃତ୍ୟୁ ଘଟିଥିବାକୁ ଏକ ବଡ଼ ସଫଳତା ବୋଲି ବର୍ଷ୍ଣନା କରିଛନ୍ତି ଜନ୍ମୁ କାଶ୍ମୀର ପୁଲିସ୍ରୁ ହିକିବୁଲ୍ କମାଣ୍ଡର ବନିଥିବା ନବିଦ୍ ବାବୁ ଓ ଆଉ ଜଣେ ପୁଲିସ୍ ଅଫିସରଙ୍କୁ ଗିରଫ କରାଯାଇଥିବା ବିଷୟ ସେ ନିଶ୍ଚିତ କରିଛନ୍ତି ଆଉ କିଛି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଗିରଫ ହୋଇଥିବା ଡିଏସ୍ପି ଦବିନ୍ଦର୍ ସିଂହଙ୍କର ସେମାନଙ୍କ ସହ ସମ୍ପର୍କ ବିଷୟରେ ତଦନ୍ତ ଚାଲିଛି ଜେକେ ସ୍ୱୋ କାଶ୍ଳୀର ଉପତ୍ୟକା ଓ ଜମ୍ମୁର ପାହାଡ଼ିଆ ଅଞ୍ଚଳରେ ସାନି ତୁଷାରପାତ ହେବା ସହ ସେଠାରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ତୁଷାରପାତ ଯୋଗୁଁ ଶ୍ରୀନଗର ବନ୍ଦରରେ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ଗତରାତିରେ ଜବାହର ସୁଡ଼ଙ୍ଗଠାରେ ପ୍ରବଳ ତୁଷାରପାତ ଯୋଗୁଁ ଜନ୍ମୁ ଶ୍ରୀନଗର କାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ୍ ରହିଛି ଅନେକ ଗାଡ଼ି ରାଜପଥ ଉପରେ ଅଟକି ରହିଥିବାର ଖବର ଆମର ହସ୍ତଗତ ହୋଇଛି

କୌଣସି ସ୍ଥାନକୁ ରାଜପଥ ଦେଇ ଯାତ୍ରା କରିବା ପ୍ରର୍ବରୁ ରାଜପଥର ସ୍ଥିତି ସଂକ୍ରାନ୍ତରେ ସ୍ଥାନୀୟ ପୁଲିସ୍ ଶାଖାରୁ ତଥ୍ୟ ସଂଗ୍ରହ କରିନେବା ଲାଗି ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ପାଣିପାଗ ବିଭାଗର କହିବା ଅନ୍ଦସାରେ କାଶୁୀରର ସମତଳ ଅଞ୍ଚଳରେ ଅକ୍ଷର୍ତ ମଧ୍ୟମ ତୁଷାରପାତ ହୋଇଥିବାବେଳେ ଉପତ୍ୟକାର ପାହାଡ଼ିଆ ଅଞ୍ଚଳ ଜମ୍ମୁ ଅଞ୍ଚଳ ଓ ଲଦାଖରେ ଭୀଷଣ ତ୍ରୁଷାରପାତ ହୋଇଛି

ଜଷ୍ଟିସ୍ ବ୍ରଜେଶ୍ ସେଠି ଏହା ଉପରେ ପରବର୍ତ୍ତୀ ଶୁଶାଣିପାଇଁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି ପୁଲିସ୍କୁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ଜବାବ୍ ମିଳି ନ ଥିବା ବିଷୟ ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ୍ ମେହେରା ଅଦାଲତରେ ଜଣାଇଛନ୍ତି ଓମାନ ସୁଲ୍ତାନ୍ ଓମାନ ସୁଲ୍ତାନ୍ କାବୁସ୍ ବିନ୍ ସୟିଦ୍ ଅଲ୍ ସୟିଦ୍ଙ୍କ ବିୟୋଗରେ ଭାରତ ଆଜି ରାଷ୍ଟ୍ରୀୟ ଶୋକ ପାଳନ କରୁଛି ଓମାନ୍ ଭାରତର ଏକ ଅତ୍ୟନ୍ତ ଘନିଷ୍ଠ ଭାଗିଦାର ରାଷ୍ଟ୍ର ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଆକି ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି ଓ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ଯ୍ୟ କରାଯାଉ ନାହିଁ ଏନର୍ଜି ସମିଟ୍ ବିଶ୍ୱ ଭବିଷ୍ୟତ ଶକ୍ତି ଶିଖର ବୈଠକ ଆଜିଠାରୁ ଆବୁଧାବିରେ ଆରମ୍ଭ ହୋଇଛି

ଚଳିତ ବର୍ଷର ଶୀର୍ଷକ 'ବିଶ୍ୱ ଚାହିଦା ଉତ୍ପାଦନ ଓ ପୁଞ୍ଜିନିବେଶର ପୁନର୍ବିଚାର' ରହିଛି ବିଶ୍ୱ ଭବିଷ୍ୟତ ଶକ୍ତି ଶିଖର ବୈଠକ ପଣ୍ଢିମ ଏସିଆର ଭବିଷ୍ୟତ ଶକ୍ତି ଓ ଏହାର ସ୍ଥାୟିତ୍ୱ ସଂକ୍ରାନ୍ତ ସର୍ବବୃହତ୍ ଶିଖର ସମ୍ମିଳନୀ ସାମଗ୍ରୀଗୁଡିକର ପୁନଃ ବ୍ୟବହାର ଓ ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍କାତ ପଦାର୍ଥର ଆଦୌ ବ୍ୟବହାର ନ କରିବା ପାଇଁ ସମର୍ଥନ ଜଣାଇବା ଓ ପଦକ୍ଷେପ ନେବା ଏହି ଶିଖର ବୈଠକର ମୂଳ ଲକ୍ଷ୍ୟ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ସଚିବ ଆନନ୍ଦ କୁମାର ନେଉଛନ୍ତି